ଓ୍ୱେବ୍ସାଇଟ୍ ସୋସିଆଲ୍ ମିଡ଼ିଆ ପାଇଁ ମାର୍ଗଦର୍ଶିକା ଜାରି

ସେ ଦୃଷ୍ଟିରୁ ସମଗ୍ର ଦେଶରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି

ଭାରତୀୟ ଜନତା ପାର୍ଟି ଗତକାଲି ଆଉ କେତେକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି

ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ ହୁକୁମ୍ଦେବ ନାରାୟଣ ଯାଦବ ପାଟନାଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟନା ସାହେବରୁ ଏଥର ଶତ୍ରୁଘ୍ନ ସିହ୍ନାଙ୍କ ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେହିଭଳି ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଆସନ ପରିବର୍ତ୍ତନ କରାଯାଇଛି ସେ ନୱାଡ଼ା ପରିବର୍ତ୍ତେ ଦେବୁସରାଇରୁ ପ୍ରତିଦ୍ୱନ୍ଦିତା କରିବେ ସେହିପରି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ପୂର୍ବଚମ୍ପାରନ୍ ଏବଂ ରାମକୃପାଳ ଯାଦବ ପାଟଳିପୁତ୍ରରୁ ନିର୍ବାଚନ ଲଢ଼ିବେ ଲୋକଜନଶକ୍ତି ପାର୍ଟି ମୁଖ୍ୟ ରାମ ବିଳାସ ପାଶ୍ୱାନ ଏଥର ହାଜିପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ନାହିଁ ତାଙ୍କ ଭାଇ ଏବଂ ଦଳର ରାଜ୍ୟଶାଖା ମୁଖ୍ୟ ପଶୁପତି କୁମାର ପାରସ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଏଲ୍ଜେପି ଭାଗରେ ପଡ଼ିଥିବା ଖଗଡ଼ିଆ ଆସନରୁ ଏଯାଏଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ରା କହିଛନ୍ତି ବର୍ତ୍ତମାନ ବିଜେପିର ଲୋକସଭା ସଦସ୍ୟ ଥିବା ଅନୁରାଗ ଠାକୁର ହିମାଚଳପ୍ରଦେଶର ହମିରପୁର ସୁରେଶ କାଶ୍ୟପ ସିମଳା ଏବଂ କିଷନ କପୁର କାଙ୍ଗ୍ରା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଦଳର ବରିଷ୍ଣ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସାନ୍ତା କୁମାରଙ୍କୁ ଏଥର ଟିକେଟ୍ ଦିଆଯାଇ ନାହିଁ

ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି

ଦଳ ପକ୍ଷରୁ ଅଶୋକ ଚହାଣଙ୍କୁ ମହାରାଷ୍ଟ୍ରର ନାନଦେଦ୍ ଦିଗ୍ବିଜୟ ସିଂଙ୍କୁ ଭୋପାଳ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କର୍ଣ୍ଣାଟକର ଗୁଲ୍ବର୍ଗା ଆସନରୁ ପ୍ରାର୍ଥୀ କରାଯାଇଛି ଦଳ ପକ୍ଷରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ନୈନିତାଲ ଏବଂ ବରିଷ୍ଠ ବିଜେପି ନେତା ବିସି ଖଶ୍ଚୁରୀଙ୍କ ପୁଅ ମନୀଷ ଖଣ୍ଡୁରୀ ଘଡୱାଲରୁ ପ୍ରତିଦ୍ୱନ୍ଦିତା କରିବେ ମନୀଷ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କେଡିଏସ୍ର ବରିଷ୍ଣ ନେତା ଏଚ୍ଡି ଦେବେଗୌଡ଼ା କର୍ଣ୍ଣାଟକର ତୁମାପୁର ଆସନରୁ ଏବଂ ଜାନ୍ଥୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହେବୁବା ମୁଫ୍ତି ଅନନ୍ତପୁର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ

ନିର୍ବାଚନ କମିଶନ ନିର୍ବାଚନ ଫଳାଫଳର ଅନୁମାନ ଏବଂ ଅନ୍ୟାନ୍ୟ ବିଷୟରେ ଗଣମାଧ୍ୟମରେ ଯେଉଁ ମାର୍ଗଦର୍ଶିକା ଘୋଷଣା କରିଛନ୍ତି ସେଥିରେ ପ୍ରଥମଥର ପାଇଁ ଓ୍ୱେବ୍ସାଇଟ୍ ଏବଂ ସୋସିଆଲ୍ ମିଡ଼ିଆକୁ ଅନ୍ତର୍ଭୁକ୍ତ କରାଯାଇଛି

କମିଶନ ପକ୍ଷରୁ ଆହୁରି କୁହାଯାଇଛି ଏହି ସମୟ ମଧ୍ୟରେ ଜନମତ ସର୍ଭେ ଟିଭି ବିତର୍କ ନିର୍ବାଚନ ସମୀକ୍ଷା କୌଣସି ଦୂଶ୍ୟ କମ୍ୟା ଶ୍ରାବ୍ୟ ତଥ୍ୟାବଳୀ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ ହାଇଦରାବାଦ ପୀୟୁଷ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବରିଷ୍ଣ କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପୀୟୁଷ ଗୋଏଲ୍ ତୀବ୍ ସମାଲୋଚନା କରିଛନ୍ତି ସେ କହିଛନ୍ତି ଯେ ବିଜେପି ଏହି ଘଟଣାର ସମ୍ମଚିତ ଜବାବ ଦେବ ଏବଂ ବିରୋଧୀଦଳ ନେତାମାନେ ଏହି ଘଟଣା ନେଇ ଯେଉଁ ଆଭିମୁଖ୍ୟ ପ୍ରକାଶ କରୁଛନ୍ତି ତାହାକୁ ପଦାରେ ପକାଇଦେବ ହାଇଦରାବାଦଠାରେ ଦଳର ମୁଁ ବି ଚୌକିଦାର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଗୋଏଲ୍ କହିଛନ୍ତି ଯେ ସାମ୍ ପିଟ୍ରୋଡାଙ୍କ ମତାମତ କଂଗ୍ରେସ ଦଳର ମତକୁ ପ୍ରତିଫଳିତ କରୁଛି ନେଭି ଚିଫ୍ ଭାଇସ୍ ଆଡମିରାଲ୍ କରମବୀର ସିଂ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି

ଭାଇସ୍ ଆଡମିରାଲ୍ ଶ୍ରୀ ସିଂ ବର୍ତ୍ତମାନ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖ୍ୟ କମାଣ୍ଡିଂ ଫ୍ଲାଗ୍ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି

ସାମରିକ ଶାସକଙ୍କ ଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥାରେ ଆକ୍କି ଲୋକେ ଭୋଟ୍ଦେବା ଆରମ୍ଭ କରିଛନ୍ତି ଦେଶର ଆଧୁନିକ ଇତିହାସରେ ଏହି ନିର୍ବାଚନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଭାସମିତିମାନ ଆୟୋଜିତ ହୋଇଥିଲା ମୁଖ୍ୟ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀମାନେ ରାଜଧାନୀ ବ୍ୟାଙ୍କକ୍ରେ ର୍ୟାଲି ଓ ସଭାମାନ କରିଥିଲେ ଏହି ପ୍ରମୁଖ ନେତାମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ସାମରିକ ଶାସନର ମୁଖ୍ୟ ପ୍ରୟୁତ ଚାନ୍ ଓ ଚା ଏବଂ ସୁଦରତ କେଉରଫାନ୍

ଏବେ ସିନାୱାତ୍ରା ବିଦେଶରେ ସ୍ପେଚ୍ଛାକୃତ ନିର୍ବାସନରେ ଅଛନ୍ତି

ଏହି ଉପଲକ୍ଷେ ଏକ ବାର୍ତ୍ତା ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଭାରତକୁ ଯକ୍ଷାମୁକ୍ତ କରିବା ପାଇଁ ସବୁ ସଂପୃକ୍ତ ପକ୍ଷ ଆଗେଇ ଆସି ସମ୍ମିଳିତ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ଏହି ଲକ୍ଷ୍ୟ ପୂରଣରେ ସେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି 'ଟିବିର ମୁକାବିଲା ପାଇଁ ସମୟ ଆସିଯାଇଛି

ଏହି ଝଡ଼ର ପ୍ରଭାବରେ ମୋଜାୟିକ୍ ସହ ଜିମ୍ବାଓ୍ବେ ଏବଂ ମାଲାଓ୍ଡି ବିଶେଷ ଭାବେ ପ୍ରଭାବିତ ହୋଇଛି ଗତ ଶୁକ୍ରବାର ଦିନ ମୋଟ୍ଟାମ୍ପିକ୍ର କେନ୍ଦ୍ରୀୟ ଉପକୂଳ ଅଞ୍ଚଳରେ ମାଡ଼ ହୋଇଥିବା ଏହି ସାମୁଦ୍ରିକ ଝଡ଼ 'ଇଦାୟୀ' ଯୋଗୁଁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଏବଂ ବନ୍ୟା ଆସି ମୋକାମ୍ବିକ୍ ଏବଂ ଏହାର ପଡ଼ୋଶୀ ରାଷ୍ଟ୍ର ଜିମ୍ଘାଓ୍ସେ ଓ ମାଲାଓ୍ୱିରେ ଅନେକ କ୍ଷୟକ୍ଷତି ଘଟିଛି ଜେକେ ସିସ୍ଫାୟାର ଜାମ୍ମୁ ଡିଭିଜନର ପୁଞ୍ ଜିଲ୍ଲା ଅନ୍ତର୍ଗତ ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଲଂଘନ କରିଛି ଗତକାଲି ପାକିସ୍ତାନ ପଟୁ ଗୁଳିମାଡ଼ କରାଯାଇଥିଲା ପ୍ରତିରକ୍ଷା ବିଭାଗର ଜଣେ ପ୍ରବକ୍ତା ଆକାଶବାଣୀ ଜାନ୍ଗୁକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତ ପଟୁ ଏହାର ଜବାବ ଦିଆଯାଇଛି

ଆଜ୍ଲାନ୍ ଶାହା ହକି ସୁଲତାନ ଆଜଲାନ ଶାହା କପ୍ ପୁରୁଷ ହକି ପ୍ରତିଯୋଗିତାରେ ଆଜି ଭାରତ ତା'ର ଦ୍ୱିତୀୟ ରାଉଣ୍ଡ ରବିନ୍ ଲିଗ୍ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ଭେଟିବ

ପରବର୍ତ୍ତୀ ରାଉଣ୍ଡ ରବିନ୍ ଲିଗ୍ ମ୍ୟାଚ୍ରେ ଭାରତ ମଙ୍ଗଳବାର ଦିନ ମାଲେସିଆକୁ ବୁଧବାର ଦିନ କାନାଡାକୁ ଏବଂ ଶୁକ୍ରବାର ଦିନ ପୋଲାଣ୍ଡକୁ ଭେଟିବ

ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନି ପ୍ରଥମେ ବୋଲିଂ କରିବାକୁ ନିଷ୍କଭି ନେଇଥିଲେ

ହରଭଜନ ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ଚଳିତବର୍ଷ ଆଇପିଏଲ୍ରେ ଉଦ୍ଘାଟନୀ ଉହବ ହୋଇନଥିଲା ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ଆଇପିଏଲ୍ ସିରିଜ୍ ପାଇଁ ଏକ ପ୍ରଶାସନିକ ଦଳ ନିଯୁକ୍ତ କରାଯାଇଛି